ମାଲିର ପ୍ରଧାନମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ଦେଇଛନ୍ତି

କ୍ୟାମ୍ପେନିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର କର୍ଷ୍ଣାଟକର ବାଗାଲକୋଟେ ଓ ଚିକୋଡ଼ି ଏବଂ କେରଳର ଥିରୁବନନ୍ତପୁରମଠାରେ ଗତକାଲି ଉଦ୍ବୋଧନ ଦେଇଛନ୍ତି ଆକି ଶ୍ରୀ ମୋଦି ନୂଆଦିଲ୍ଲୀର ତାଳକୋଟରା ଷ୍ଟାଡିୟମରେ ବ୍ୟବସାୟୀମାନଙ୍କ ଏକ ସମ୍ମିଳନୀରେ ଉଦ୍ବୋଧନ ଦେବେ

ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଆସି ଗୁଜ୍ଜୁରାଟରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଶ୍ରୀ ଗାନ୍ଧୀ ଆଜି କର୍ଣ୍ଣାଟକର ରାଇଚୁର ଓ ଚିକୋଡିରେ ମଧ୍ୟ କନସଭା କରିବେ ସମାଜବାଦୀ ପାର୍ଟିର ପୁରୁଖା ନେତା ଓ ବିଏସ୍ପି ମୁଖ୍ୟ ମାୟାବତୀ ଆକ୍କି ଉତ୍ତର ପ୍ରଦେଶର ମେନପୁରୀରେ ଅନୁଷ୍ଠିତ ହେବାକୁଥିବା ର୍ୟାଲିରେ ମିଳିତଭାବେ ଉଦ୍ବୋଧନ ଦେବେ

ଆସାମରେ ବରିଷ୍ଣ ବିଜେପି ନେତା ସର୍ବାନନ୍ଦ ସୋନେୱାଲ ନର୍ଥଇଷ୍ଟ ଡେମୋକ୍ରାଟିକ ଆଲିଆନ୍ନର ଅଧ୍ୟକ୍ଷ ହିମନ୍ତ ବିଶ୍ୱଶର୍ମା କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁନ ଗୋଗେଇ ରାଜ୍ୟ କଗ୍ରେସ ସଭାପତି ରିପୁନବୋରା ଦଳୀୟ ପାର୍ଥୀମାନଙ୍କ ସପକ୍ଷରେ ର୍ୟାଲି ଓ ରୋଡ୍ ଶୋ'ରେ ଯୋଗ ଦେଉଛନ୍ତି ଗୁଆହାଟୀ ବାରପେଟା ଧୁବ୍ରୀ ଓ କୋକ୍ରାଝର ଆସନରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ

ଇତିମଧ୍ୟରେ ପଞ୍ଚମ ପର୍ଯ୍ୟାୟ ପାଇଁ ପାର୍ଥୀପତ୍ର ଦାଖଲ ଗତକାଲି ଶେଷ ହୋଇଛି

ଆସନ୍ତାକାଲି ପ୍ରାର୍ଥୀପତ୍ର ଲାଗି ହେବାକୁ ଥିବାବେଳେ ସୋମବାର ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ

ରି ପୁଲିଂ ବିହାର ନିର୍ବାଚନ କମିଶନ ଆସନ୍ତାକାଲି ବିହାରର ଜାମୁଇ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଏମ୍ପି ଇସି କଂଗ୍ରେସ ପାର୍ଟିର 'ଚୌକିଦାର ଚୋର୍ ହେି' ବିଜ୍ଞାପନକୁ ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ନିଷିଦ୍ଧ କରିଛନ୍ତି ଏବଂ ଏହାର ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ କୌଲ୍ ସବୁ ଜିଲ୍ଲା ଅଧିକାରୀମାନଙ୍କୁ ଏ ସଂକ୍ରାନ୍ତୀୟ ନୋଟିସ୍ ପଠାଇ କହିଛନ୍ତି ଗଣମାଧ୍ୟମ ପ୍ରମାଣପତ୍ର ଓ ଯାଞ୍ କମିଟି ଏହି ବିଜ୍ଞାପନକୁ ରାଜ୍ୟରେ ନିଷିଦ୍ଧ କରିଛନ୍ତି ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗରେ କୁହାଯାଇଥିଲା ଏହି ବିଜ୍ଞାପନ ବିରୁଧାତ୍ମକ ଓ ଅସମ୍ମାନ ଜନକ ସ୍ଥଶୀଲ ମୋଦି ରାହୁଲ ବିଜେପି ନେତା ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧୀଙ୍କ ବିର୍ଦ୍ଧରେ ମାନହାନି ମକଦ୍ଦମା କରିଛନ୍ତି ମୋଦି ସାଙ୍ଗ୍ୟା ଥିବା ସବୁ ବ୍ୟକ୍ତିମାନେ ଚୋରବୋଲି ରାହୁଲ ଗାନ୍ଧୀ କହିଥିଲେ ପାଟନାର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ସୁଶୀଲ ମୋଦି ମୋକଦ୍ଦମା ରୁଜୁ କରିଛନ୍ତି ଇସି ପିଏମ୍ ବାୟୋପିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରତି ଜାରି ନିଷେଦ୍ଧାଦେଶ ବଳବତ୍ତର ରହିବା ଉଚିତ୍ କି ନୁହେଁ ସେ ସଂକ୍ରାନ୍ତରେ ନିର୍ବାଚନ କମିଶନ୍ ଆକି ସୁପ୍ରିମ୍କୋର୍ଟରେ ରିପୋର୍ଟ ଦାଖଲ କରିବେ ଉପ ନିର୍ବାଚନ କମିଶନର ଉମେଶ ସିହ୍ନା କହିଛନ୍ତି ସାରା ଦେଶରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ନିଷିଦ୍ଧ କରାଯିବା ପରିପ୍ରେକ୍ଷୀରେ ଆଜି ବନ୍ଦ ଲଫାପାରେ ନିର୍ବାଚନ କମିଶନ୍ ସୁପ୍ରିମ୍କୋର୍ଟରେ ନିଜର ମତାମତ ଦାଖଲ କରିବେ ଇସି ମମତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଚ୍ଚୀଙ୍କ ଜୀବନୀକୁ ନେଇ ନିର୍ମିତ 'ବାଘିନୀ' ଚଳଚ୍ଚିତ୍ର ଉପରେ ନିର୍ବାଚନ କମିଶନ୍ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି

ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ନିଷେଦ୍ଧାଦେଶ ଲୋଡ଼ି ବିଜେପି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲା ଗୁଡ୍ ଫ୍ରାଇଡେ' ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯିବା ଘଟଣାର ସ୍କରଣରେ ଆଜି ସାରା ବିଶ୍ୱରେ ଗୁଡ୍ ଫ୍ରାଇଡେ ପାଳନ କରାଯାଉଛି ରବିବାର ଦିନ ଇଷ୍ଟର ପର୍ବ ପୂର୍ବରୁ ଶୁକ୍ରବାର ଦିନ ଏହି ପର୍ବ ପାଳନ କରାଯାଇଥାଏ ଇଷ୍ଟର ପର୍ବ ହେଉଛି ପ୍ରଭୁ ଯୀଶୁଙ୍କର ପୁର୍ନଜନ୍ମ ପାଳନର ଦିବସ ଗୋଆରେ ସାମୁହିକ ପ୍ରାର୍ଥନା ସଭା ଓ ବଡ ବଡ ଗୀର୍ଜାଘରଗୁଡ଼ିକରେ ଶୋଭାଯାତ୍ରାର ଆୟୋଜନ କରାଯାଇଛି ପୁରୁଣା ଗୋଆର ବାସିଲିକା ଅଫ୍ ବମ୍ ଜେସସଠାରେ ଆଜି ବଡଧରଣର ପର୍ବ ପାଳନ କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଡ଼୍ ଫ୍ରାଇଡେ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ପ୍ରଭୁ ଯୀଶୁଙ୍କ ଜୀବନ ଆଦର୍ଶ ଅନେକଙ୍କ ପାଇଁ ଶକ୍ତି ଓ ସାହସର ଉସ ଥିଲା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଭୁ ଯୀଶୁଙ୍କ ଉତ୍ସର୍ଗ ଅନ୍ୟାୟ ଓ ଯନ୍ତ୍ରଣା ଦୂର ପାଇଁ ମାନବ ସଭ୍ୟତାକୁ ଯେଉଁ ପଥ ପ୍ରଦର୍ଶନ କରିଛନ୍ତି ତାକୁ ସ୍କରଣ କରିଚ୍ଛନ୍ତି ପିଏମ୍ ହନୁମାନ ଜୟନ୍ତୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହନୁମାନ କୟନ୍ତୀ ଅବସରରେ ଜନସାଧାରଣଙ୍କୁ ଶୁଭେଛା ଜଣାଇଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ହନୁମାନଙ୍କ କୀବନ ସମାଜର ଖଳ ବ୍ୟକ୍ତି ବିରୁଦ୍ଧରେ ସଂଗ୍ରାମ ପାଇଁ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ହନୁମାନ କୟନ୍ତୀ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଭ୍ ଏଲ୍ଓସି ଟ୍ରେଡ୍ ଆକିଠାରୁ ଜାମ୍ମୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଆରପାରି ବାଣିଜ୍ୟ କାରବାରକୁ ସରକାର ବାତିଲ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ କାରି କରାଯାଇଛି ସୀମାପାରି ବାଣିଜ୍ୟ ପଥରେ ପାକିସ୍ତାନ ଭିତ୍ତିକ ତତ୍ତ୍ୱଗୁଡ଼ିକ ଅବୈଧ ଅସ୍ତ୍ରଶସ୍ତ୍ର ନିଶା ଔଷଧ ଓ ନକଲି ଟଙ୍କା ପଠାଉଥିବାର ରିପୋର୍ଟ ପାଇଲା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ଜାମ୍ମୁ କାଶ୍ରୀର ଓ ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକା ମଧ୍ୟରେ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ସାମଗ୍ରୀ ପରିବହନ ସକାଶେ ସୀମାପାରୀ ବ୍ୟବସାୟ ପଥ ଖୋଲା ଯାଇଥିଲା ଏହି ବାଶିଙ୍କ୍ୟ କାରବାର ପାଇଁ ସଲାମାବାଦ ଉରି ବାରମୂଳା ଜିଲ୍ଲା ଏବଂ ପୁଞ୍ଚ ଜିଲ୍ଲାର ଚକନ୍ଦାବାଗ୍ଠାରେ ବାଣିଜ୍ୟ ସୁବିଧାକେନ୍ଦ୍ରମାନ ଖୋଲାଯାଇଥିଲା କେବଳ ନିଃଶୁଳ୍କ ବସ୍ତୁ ବିନିମୟ ପାଇଁ ଏହି ବାଶିଜ୍ୟ କାରବାର ସକାଶେ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ଏହି ପଥକୁ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଥିବାର ଖବର ମିଳିଛି ଦେଶ ବିରୋଧୀ ଓ ଅସାଧୁ ଲୋକମାନେ ଏହି ପଥରେ ହାଓଲାଟଙ୍କା ନିଶା ଔଷଧ ଓ ଅସ୍ତ୍ରଶସ୍ତ୍ର ଆଦି ପଠଉଥିବାର ଜଣାପଡ଼ିଛି

ଆଦିବାସୀ ବହୁଳ ମୋପ୍ତି ଅଞ୍ଚଳରେ ହିଂସାକାଣ୍ଡ ଦମନକୁ ନେଇ ତାଙ୍କ ଉପରେ ପ୍ରବଳ ଚାପ ପଡିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି

ରାଷ୍ଟ୍ରପତି ଇବ୍ରାହିମ ବୌବାକାର କେଇଟାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ଶାସକ ଓ ବିରୋଧୀଦଳର ନେତାମାନଙ୍କ ସହ ପରାମର୍ଶ ପରେ ନୂଆ ପ୍ରଧାନମନ୍ତ୍ରୀ ଓ ନୂଆ ସରକାରଙ୍କୁ ଖୁବ୍ଶୀଘ୍ର ମନୋନୀତ କରାଯିବ ପିଏମ୍ ଟ୍ରେଡର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ତାଳକୋଟରା ଷ୍ଟାଡିୟମ୍ରେ ବ୍ୟବସାୟୀମାନଙ୍କର ଏକ ସମ୍ମିଳନୀରେ ଉଦ୍ବୋଧନ ଦେବେ ଲୋକସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ କୃତଜ୍ଞତା ସ୍ୱରୂପ ବିଜେପି ପ୍ରତି ସମର୍ଥନ ଜଣାଉଥିବା ବ୍ୟବସାୟୀମାନଙ୍କ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ଆଇପିଏଲ୍ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କୋଲକାତାରେ ମ୍ରକାବିଲା ହେବ

ବିଏନ୍ପି ଆକାଉଣ୍ଟ ଢ଼ାକା କୋର୍ଟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରେହମାନ ଓ ତାଙ୍କ ପତ୍ନୀ ଜୁବୈଦା ରହମନଙ୍କ ତିନିଟି ବ୍ୟାଙ୍କ ଖାତା ରବ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛ୍ତି ବାଂଲାଦେଶର ବେଆଇନ୍ ଅର୍ଥ କାରବାର ଆଇନ୍ ଅଧୀନରେ ଏହି ଆକାଉଣ୍ଟଗୁଡ଼ିକୁ ରବ୍ଦ କରାଯିବ ବଂଲାଦେଶ ଦୁର୍ନୀତି ନିବାରଣ କମିଶନଙ୍କ ପକ୍ଷରୁ ଦାଏର ଏକ ମାମଲାର ଶୁଣାଶିକରି ଢ଼ାକା ସେସନ୍ନ କୋର୍ଟ ବିଚାରପତି ଏହି ରାୟ ଦେଇଛନ୍ତି